ନୟାଗଡ଼ ଏବଂ ଓଡ଼ଗାଁରୁ ଦମକଳ ଗାଡ଼ି ପହଞ୍ ନିଆଁକୁ ଆୟତ୍ତ କରିଥିଲା

ଏହି ନୂତନ ଆପ୍ ମାଧ୍ଧମରେ ଚାଷୀ ନେଟ୍ ବ୍ୟାକିଙ୍ ମାଧ୍ଧମରେ ତହସିଲ ବା ରାଜସ୍ୱ ନିରୀକ୍ଷକଙ୍ଙ କାର୍ଯ୍ୟାଳୟକୁ ନ ଯାଇ ସିଧାସଳଖ ଖଜଶା ପେଠ କରିପାରିବେ